ନିର୍ବାଚନ ପ୍ରଚାର ସରଗରମ ହୋଇଛି ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶା ଓ ବିହାରରେ ଜନସଭାରେ ଉଦ୍ବୋଧନ ଦେବେ କଂଗ୍ରେସ ପାର୍ଟି ଆଜି ତା'ର ନିର୍ବାଚନ ଇସ୍ତାହାର ପ୍ରକାଶ କରିବ

ସାହାରନ୍ପୁର ଖେଡି ହର୍ଦୋଇ ମିଶ୍ରିଖ୍ ଉନ୍ନାଓ ଫରୁକାବାଦ୍ ଏଟାୱା କନୌଜ କାନ୍ପୁର ଆକ୍ବରପୁର କଲାଉଁ ଝାନ୍ସୀ ଓ ହମିର୍ପୁର ଆସନଗୁଡ଼ିକପାଇଁ ମନୋନୟନ ପତ୍ର ଦାଖଲ କରାଯିବ ଏହି ପର୍ଯ୍ୟାୟରେ ରାଜନୈତିକ ଦଳର ବଡ଼ ବଡ଼ ନେତାମାନେ ପ୍ରାର୍ଥୀପତ୍ର ଦାଖଲ କରିବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ କନୌଜରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବିଜେପି ନେତା ରାମଶଙ୍କର କଠେରିଆ ଏଟାୱାରୁ ପ୍ରାର୍ଥୀପତ୍ର ଦାଖଲ କରିବେ କାନ୍ପୁରରୁ ସତ୍ୟଦେବ ପଚୌଡ଼ି ଏବଂ ସାକ୍ଷୀ ମହାରାଜ ଉନ୍ତାଉଁର୍ ପ୍ରାର୍ଥୀପତ୍ତ ଦାଖଲ କରିବେ ଝାଡଖଣ୍ଡର ଛତ୍ରା ପାଲାମ୍ବ ଓ ଲୋହରଡାଗା ଲୋକସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ କିନ୍ତୁ ବିଜେପି ଓ କଂଗ୍ରେସ ଏପର୍ଯ୍ୟାନ୍ତ ଛତ୍ରା ଆସନ ପାଇଁ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରି ନ ଥିଲାବେଳେ ବିକେପି ସାଂସଦ ଭିଭି ରାମ ପାଲାମୁଁରୁ ପ୍ରତିଦ୍ୱନ୍ଦିତା କରିବେ ଆର୍ଜେଡିର ଘ୍ରରାନ୍ ରାମ୍ ଏବଂ ସିପିଆଇ ଏମ୍ଏଲ୍ର ସ୍ରଷମା ମେହେତା ପାଲାମ୍ବୁଁର୍ ପ୍ରାର୍ଥୀ ହେବେ ଲୋହରଡାଗାରୁ ବିକେପିର ସାଂସଦ ତଥା ରାଜ୍ୟମନ୍ତ୍ରୀ ସୁଦର୍ଶନ ଭଗତ୍ଙ୍କୁ ପ୍ରାର୍ଥୀ କରାଯାଇଛି ଲେହାରଡାଗାପାଇଁ କଂଗ୍ରେସ ତା'ର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ ମଧ୍ୟପ୍ରଦେଶରେ ସିଦ୍ଧି ସହଦୋଲ୍ ମଣ୍ଡଲା ବଲାଘାଟ୍ ଜ ୍ବଲପୁର ଓ ଛିନ୍ଦ୍ୱାରା ଆସନପାଇଁ ଏହି ପର୍ଯ୍ୟାୟରେ ଭୋଟ୍ଗ୍ରହଣ ହେବ ଛିନ୍ଦ୍ୱାରା ବିଧାନସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଭବାନୀପାଟଣା ଏବଂ ବିହାରର ଜାମୋଇ ଓ ଗୟାଠାରେ ଆଳି ନିର୍ବାଚନ ପ୍ରଚାର କରିବେ

ଲୋକ ଜନଶକ୍ତି ପାର୍ଟି ନେତା ଚିରାଗ୍ ପାଶ୍ୱାନ୍ କାମୋଇରୁ ପୁନର୍ବାର ନିର୍ବାଚନ ଲଢୁଛନ୍ତି

ତେଣେ ଗୟା ହିନ୍ଦ୍ରସ୍ତାନୀ ଆଓ୍ୱାମ୍ ମୋର୍ଚ୍ଚା ମୁଖ୍ୟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍ ରାମ ମନ୍ଝୀ ଜେଡିୟୂର ବିଜୟ କୁମାରଙ୍କ ସହ ପ୍ରତିଦୃନ୍ଦିତା କରିବେ ବିହାରରେ ଆର୍ଜେଡି ସଭାପତି ଲାଲ୍ରପ୍ରସାଦଙ୍କ ବଡ଼ପୁଅ ତେଜ୍ ପ୍ରତାପ ଯାଦବ ଲାଲୁ ରାବିଡ଼ି ମୋର୍ଚ୍ଚା ନାମରେ ଏକ ନୂଆଦଳ ଗଠନ କରିବାକୁ ଘୋଷଣା କରିବା ପରେ ରାଜ୍ୟ ରାଜନୀତି ଏକ ନୂଆ ମୋଡ଼ ନେଇଛି ତେଜ୍ ପ୍ରତାପ ଗତକାଲି ସାମ୍ବାଦିକମାନଙ୍କୁ କହିଥିଲେ ତାଙ୍କ ମନପସନ୍ଦର ଦୁଇ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆ ନ ଯିବାଦ୍ୱାରା ସେ ପାର୍ଟିର ନେତୃତ୍ୱଙ୍କ ଉପରେ ଅସନ୍ତୋଷ ଅଛନ୍ତି ତେକ୍ ପ୍ରତାପ ଯାଦବ ଶରଣ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି ସେହି ନିର୍ବାଚନ ମଣ୍ଡଳୀରେ ତାଙ୍କ ଶ୍ୱଶୁରଙ୍କ ମନୋନୀତ ପ୍ରାର୍ଥୀ ଚନ୍ଦ୍ରିକା ରାୟଙ୍କୁ ଆର୍ଜେଡି ପ୍ରାର୍ଥୀ କରିଛି ବିଜେପି ସଭାପତି ଅମିତ୍ ଶାହା ଆଜି ତାମିଲ୍ନାଡୁର କରାଇକୁଡ଼ିଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଲୋକସଭାପାଇଁ ପାର୍ଟିର ନିର୍ବାଚନ ଇସ୍ତାହାର ନ୍ନଆଦିଲ୍ଲୀସ୍ଥିତ ପାର୍ଟିର ସଦର କାର୍ଯ୍ୟାଳୟରେ ଆଜି ଘୋଷଣା କରିବ

ତେଣେ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର କାର୍ଯ୍ୟ ସରଗରମ୍ ହେବାରେ ଲାଗିଛି ବିଭିନ୍ନ ରାଜନୈତିକ ଦଳର ତୁଙ୍ଗନେତାମାନେ ଦେଶର ବିଭିନ୍ନ ସ୍ଥାନରେ ଅନେକ ସଭାସମିତି ଜରିଆରେ ଜୋର୍ସୋର୍ରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି

ଫେସ୍ବୁକ୍ରେ ଏସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ଜେଟ୍ଲୀ ଲେଖିଛନ୍ତି ଉମରଙ୍କ ମନ୍ତବ୍ୟ ତାଙ୍କ ବିଚ୍ଛିନ୍ନତାବାଦୀ ବିଚାରଧାରାର ପ୍ରମାଣ ବହନ କରେ ଗୋଟିଏ ଦେଶରେ ଦୁଇ ବିଧାନ ଓ ଦୁଇ ପ୍ରଧାନ ଏଭଳି ବ୍ୟବସ୍ଥାକୁ ନୃତନ ଭାରତ କେବେ ବରଦାସ୍ତ କରିବ ନାହିଁ କୌଣସି ସରକାର ମଧ୍ୟ ଏଭଳି ମାରାତ୍ମକ ଭୁଲ୍ କରିବେ ନାହିଁ ବୋଲି ଜେଟ୍ଲି ଲେଖିଛନ୍ତି ଇସି ଝାଡ଼ଖଣ୍ଡ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାପାଇଁ ସରକାରୀ କ୍ଷମତା ଅପପ୍ରୟୋଗ କରିଥିବା ଅଭିଯୋଗରେ ଗତବର୍ଷ ଏତଲା ରୁଜୁ କରାଯାଇଥିବା ଝାଡ଼ଖଣ୍ଡର ଆଇପିଏସ୍ ଅଧିକାରୀ ଅନୁରାଗ ଗୁପ୍ତାଙ୍କୁ ବଦଳି କରିବାପାଇଁ ନିର୍ବାଚନ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି ଝାଡ଼ଖଣର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନ୍ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଶ୍ରୀ ଗୁପ୍ତା ସ୍କେଶାଲ୍ ବ୍ରାଞ୍ଚର ଏଡିଜି ଦାୟିତ୍ୱରେ ଅଛନ୍ତି ଏବଂ ନିର୍ବାଚନ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଏହି ପଦ ଅତି ସମ୍ଭେଦନଶୀଳ ହୋଇଥିବାରୁ ତାଙ୍କୁ ସେଠାରୁ ତୁରନ୍ତ ବଦଳି କରାଯାଉ

ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ଚନ୍ଦ୍ରଶେଖର ଏହି ଟ୍ରାଇବୁନାଲ୍ର ମୁଖ୍ୟ ନିଯୁକ୍ତ ହୋଇଛନ୍ତି ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ଅଧୀନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଟ୍ରାଇବୁନାଲ୍ ଗଠନ କରିବାକୁ ବିଜ୍ଞପ୍ତି କାରି କରିବା ପରେ ଏହି ପଦକ୍ଷେପ ନିଆଯାଇଛି ଏହି ଉଭୟ ସଙ୍ଗଠନକୁ କେନ୍ଦ୍ର ସରକାର ବେଆଇନ ସଙ୍ଗଠନ ଭାବେ ଘୋଷଣା କରିଛନ୍ତି

ଆୟକର ବିଭାଗର ଜଣେ ଅଧିକାରୀ ଦକ୍ଷିଣ ଦିଲ୍ଲୀରେ ଥିବା ଗିଲାନୀଙ୍କ ସେହି ଘରକୁ ଜବତ କରିଛନ୍ତି

ସିଜ୍ଫାୟାର୍ ଭାଓଲେସନ୍ ଜନ୍ମୁ କାଶ୍ମୀରର ପୁଞ୍ କିଲ୍ଲା ନିୟନ୍ତ୍ରଣରେଖା ଆରପଟ୍ ପାକିସ୍ତାନୀ ସୈନ୍ୟମାନଙ୍କର ଗୁଳିଗୋଳା ମାଡ଼ରେ ବିଏସ୍ଏଫ୍ର ଜଣେ ଇନ୍ସେକ୍ଟର ଶହୀଦ୍ ହୋଇଥିଲାବେଳେ ଜଣେ ନାବାଳିକାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି

ପ୍ରତିରକ୍ଷା ବିଭାଗ ମୁଖପାତ୍ର କହିଛନ୍ତି ଗତକାଲି ପାକିସ୍ତାନୀ ସୈନ୍ୟମାନେ ପୁଞ୍ କିଲ୍ଲାର ମନକୋଟ୍ ଓ କ୍ରିଷ୍ଣାଘାଟି ନିୟନ୍ତ୍ରଣ ରେଖା ଆରପଟୁ ଆଖିବୁଜା ଗୁଳିଗୋଳା ବର୍ଷଣ କରିଥିଲେ

ଆଜି ପୁଣି ପାକିସ୍ତାନୀ ସୈନ୍ୟମାନେ ରାଜୌରୀ କିଲ୍ଲାର ନୌସେରା ସେକ୍ଟରରେ ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି

ଯବାନମାନେ କଡ଼ା ଜବାବ ଦେଉଛନ୍ତି ଦୁଇ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ଜାରି ରହିଥିବାର ଖବର ମିଳିଛି ଇଣ୍ଡିଆ ଚିଲି ଆତଙ୍କବାଦକୁ ଦମନ କରିବାପାଇଁ ବିଶ୍ୱସ୍ତରୀୟ ସଂଗ୍ରାମରେ ସାମିଲ ହେବାଲାଗି ଭାରତ ଓ ଚିଲି ସହମତ ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ଙ୍କ ଚିଲି ଗସ୍ତ ଅବସରରେ ସେଠାକାର ରାଷ୍ଟପତିଙ୍କ ସହ ଆଲୋଚନା ପରେ ଦୁଇ ଦେଶ ପକ୍ଷରୁ ପ୍ରକାଶିତ ଏକ ମିଳିତ ଘୋଷଣାନାମାରେ ଏହା କୃହାଯାଇଛି ଏହି ଅବସରରେ ଦୂଇ ଦେଶ ମଧ୍ୟରେ ହୋଇଥିବା ଚୃକ୍ତି ଅନ୍ତସାରେ ଭାରତ ଓ ଚିଲି ଆର୍ଥକ କ୍ଷେତ୍ର ଖଣି ଭିନୃଷମମାନଙ୍କ ସଶକ୍ତୀକରଣ ଏବଂ ସଂସ୍କୃତି ଆଦି କ୍ଷେତ୍ରରେ ମିଳିମିଶି କାମ କରିବାକୁ ଦୂଇ ଦେଶ ପ୍ରତିଶ୍ରତିବଦ୍ଧତା ପ୍ରକାଶ ପାଇଛି ଲାଟିନ୍ ଆମେରିକାରେ ଚିଲି ଭାରତର ଷଷ୍ଠ ବୃହତ୍ତମ ବାଶିଜ୍ୟିକ ଅଂଶୀଦାର ହୋଇଥିବାର୍ ଦ୍ୱିପାକ୍ଷିକ ବାଣିଜ୍ୟକ୍ ଅଧିକ ପ୍ରସାରିତ କରିବାକ୍ ଦୂଇ ଦେଶ ରାଜି ହୋଇଛନ୍ତି ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା ରାଷ୍ଟ୍ରପତି କ୍ରୋଏସିଆ ଓ ବଲିଭିଆ ପରେ ଅନ୍ତିମ ପର୍ଯ୍ୟାୟରେ ଏବେ ଚିଲିରେ ଅଛନ୍ତି

ଆଜି ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ଠାରେ ରାଜସ୍ଥାନ ରୟାଲ୍ସ୍ ଓ ରୟାଲ୍ ଚ୍ୟାଲେଞ୍ଚର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ